ଦେଶରେ ବ୍ରିଟିଶ ଯୁଗର ଆଇନ୍କୁ ହଟାଇବା ଏବଂ ଲାଇସେନ୍ସ ରାଜ୍ ବନ୍ଦ କରିବା ପାଇଁ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଦୃଢ଼ ଇଛା ସହ କାର୍ଯ୍ୟ କରୁଛନ୍ତି

ଖୁବ୍ଶୀଘ୍ର ରାଜ ଆଠଗଡ ୟାର୍ଡ ଓ ଶାଳଗାଁଯାର୍ଡ କ୍ରମାନ୍ୱୟରେ କାର୍ଯ୍ୟକ୍ଷମ କରାଯିବାକୁ ଯୋଜନା କରାଯାଇଛି